ପିଏମ୍ କିଷାନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଦୁଇବର୍ଷ ସଂପୂର୍ଣ୍ଣ କରିଛି

ପିଏମ୍ କିଷାନ ଯୋଜନା କୃଷକମାନଙ୍କର ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା

ଏହି ଅର୍ଥ ସରକାର ତିନୋଟି କିସ୍ତିରେ ଦେଉଛନ୍ତି

ପ୍ରଥମେ ଏହି ଯୋଜନା ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା

ପରେ ଏହାକୁ ଦେଶର ସମସ୍ତ କୃଷକମାନଙ୍କୁ ଯୋଗାଇ ଦିଆଯାଉଛି କେବଳ ଧନଶାଳୀ କୃଷକମାନେ ଯୋଜନାର ପରିସରଭୁକ୍ତ ନୁହନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକମାନଙ୍କ ଜୀବନରେ ପରିବର୍ତ୍ତନ ଆଶିବା ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କିଛି ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଏହି ଯୋଜନା କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଶିପାରିଛି ସେ କହିଛନ୍ତି ଏହା ଯୋଗୁଁ ଦେଶର କୃଷକମାନେ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଭିନ୍ନ ଅଙ୍ଗ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ପିଏମ୍ କିଷାନ ଯୋଜନା ଦ୍ୱାରା ଦେଶର କୃଷକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିଥିବାରୁ' କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି

ଏଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କୃଷିକ୍ଷେତ୍ରକୁ ଉତ୍ତମ ଜଳସେଚନ ସୁବିଧା ବୈଷୟିକ ଜ୍ଞାନ ସହଜରେ ରଣ ପ୍ରଦାନ କୃଷକମାନଙ୍କ ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଡ଼ବଡ଼ ବଜାରରେ ପହଞ୍ଚାଇବା ଫସଲ ବୀମା ଯୋକ୍ତନା ମୃତ୍ତିକା ଉର୍ବରତା ଉପରେ ଆଲୋକପାତ ଓ ସର୍ବୋପରି କୃଷିକ୍ଷେତ୍ରରୁ ମଧ୍ୟସ୍ଥମାନଙ୍କୁ ହଟାଯାଇ ଏ କ୍ଷେତ୍ରରେ ବିକାଶ ଅଣାଯାଇ ପାରିଛି ସେ କହିଛନ୍ତି କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି ଶାହା କିଷାନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଦୁଇବର୍ଷ ସମ୍ପୂର୍ଣ୍ଣ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଶାହା କହିଛନ୍ତି ପିଏମ୍ କିଷାନ ଯୋଜନା କୃଷକମାନଙ୍କୁ ସମ୍ମାନର ସହ ବଞ୍ଚ୍ଚବାକୁ ଦେଇଥିବା ବେଳେ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ କରିଛି

ଶ୍ରୀ ଶାହା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଉଦ୍ୟମ ଫଳପ୍ରଦ ହୋଇଛି

ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋବିଡ଼ ସଂକ୍ରମିତମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଏଭଳି ପରାମର୍ଶ ଜାରି କରାଯାଇଛି ଶୀଘ୍ର ଟିକାକରଣ ଦ୍ୱାରା ଲୋକମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରାଯାଇ ପାରିବ ମଧ୍ୟପ୍ରଦେଶ ସରକାରଙ୍କୁ ଏକ ଚିଠି ଲେଖି କେନ୍ଦ୍ର ସରକାର ରାଜ୍ୟର ଇନ୍ଦୋର ଭୋପାଳ ଓ ବେତୁଲ ଜିଲ୍ଲାରେ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି

ସ୍ୱନିଧି ବ୍ୟାଙ୍କ୍ସ ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଶୀଘ୍ର ଓ ସହଜରେ ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ବ୍ୟାଙ୍କଗୁଡ଼ିକୁ ଏକ ଚିଠି ଲେଖି ଯୋଜନାକୁ ଦେଶର ଅଧିକାଶ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରସ୍ତାବ ଦେଇଛି

ହିତାଧିକାରୀମାନଙ୍କ ସୁବିଧା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ କ୍ୟାମ୍ପମାନ ଲଗାଇବାକୁ ମନ୍ତ୍ରଣାଳୟ ସୂଚନା ଦେଇଛି

ଏହି ଟିମ୍ରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ରହିଛନ୍ତି ସେହି ଟିମ୍ଗୁଡ଼ିକ କୋବିଡ୍ର ପରିଚାଳନାରେ ନିଆଯାଇଥିବା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବେ ସେହି ଟିମ୍ଗୁଡ଼ିକୁ ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାତ ପଞ୍ଜାବ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଙ୍ଗ ଓ ଜାନ୍ଗୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି ସେହି ଟିମ୍ଗୁଡ଼ିକ ରାଜ୍ୟଗୁଡ଼ିକର ସ୍ଥାନୀୟ ପ୍ରଶାସନ ସହ ମିଶି କୋବିଡ ଉପରେ କାର୍ଯ୍ୟ କରିବେ କିଛି ରାଜ୍ୟରେ ପୁନର୍ବାର କୋବିଡ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି କୋବିଡ ସଂକ୍ରମଣ ବୃଦ୍ଧି ପାଇଥିବା ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାତ ପଞ୍ଜାବ ଓ କାଶ୍ମୁ କାଶ୍ମୀରକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିଭିରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି

ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନମୁନା ପରୀକ୍ଷା ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି ସଂକ୍ରମଣ ଯେଭଳି ବୃଦ୍ଧି ନ ପାଇବ ସେଥିପାଇଁ କଡ଼ାକଡ଼ି ନିୟମ ଲାଗୁ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବ୍ୟକ୍ତିଗତ ଭାବେ ସଂପୃକ୍ତ ରାଜ୍ୟ ସରକାରଗୁଡ଼ିକର ମୁଖ୍ୟସଚିବମାନଙ୍କୁ କେନ୍ଦ୍ର ଟିମ୍ଗୁଡ଼ିକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପିଏମ୍ ଜୟଲଳିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହାଛଡ଼ା ନାରୀଶକ୍ତିର ଉଜାଗର ଦିଗରେ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟ୍ବାର୍ତ୍ତାରେ ଜଣାଇଛନ୍ତି ଇସି ଡବ୍ଲବି ଉପନିର୍ବାଚନ କମିଶନର ତଥା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସୁଦୀପ ଜେନ୍ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ସେଠାକୁ ଗସ୍ତରେ ଯାଉଛନ୍ତି ଆସନ୍ତାକାଲି ସେ ଅନେକ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ସେ ଡିଭିଜନାଲ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀ ପୋଲିସ୍ ଆଇଜି ଡିଆଇଜି ଏସ୍ପି ଓ କମିଶନରମାନଙ୍କୁ ଭେଟି ସେମାନଙ୍କ ସହ ବୈଠକରେ ଯୋଗଦେବେ ଖବର ଅନ୍ତସାରେ ଏହି ବୈଠକ ସମୟରେ କେନ୍ଦୀୟ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବା ସମ୍ଭନ୍ଧୀୟ ନିୟମାବଳୀ ପ୍ରସ୍ତତ କରାଯିବ

ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗରେ ଗତ ଶନିବାରଠାରୁ କେନ୍ଦ୍ରୀୟ ବାହିନୀ ଯବାନମାନେ ପହଞ୍ଚବାରେ ଲାଗିଛନ୍ତି

ଶାଳଗୁଲ୍ ଜଙ୍ଗଲରେ ଏହି ସଂଘର୍ଷ ଘଟିଥିବାର ଜଣେ ପୋଲିସ ଅଫିସର କହିଛନ୍ତି ଆଜି ସକାଳୁ ସଂଘର୍ଷ ଆରମ୍ଭ ହୋଇଥିଲା ଓ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ଥିଲା

ଗୌହାଟୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଜ୍ୟ ଅବକାରୀ ମହ୍ୟପାଳନ ଓ ଜଙ୍ଗଲ ମନ୍ତ୍ରୀ ପରିମଲ ଶୁକ୍ଲବୈଦ୍ୟ କହିଛନ୍ତି ମନ୍ତ୍ରଣାଳୟ ଅଧିନସ୍ଥ ବିଭିନ୍ନ ବିଭାଗ ଦ୍ୱାରା ସ୍ଥାନୀୟ ସ୍ତରରେ ଏହି ସାନିଟାଇଜରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି